ଷ୍ଟାର୍ଟ ଅପ ଉଦ୍ୟୋଗ ପାଇଁ ଆବଶ୍ୟକ ଯଥେଷ କାର୍ଯ୍ୟକାରୀ ମ୍ଳଧନ ସାହସ ଏବଂ ଜନସହଯୋଗର ଆବଶ୍ୟକତା ରହିଛି

ପ୍ରଧାନମନ୍ତୀ କହିଛନ୍ତି ଯେ ବିଭିନ୍ନ ଷେତ୍ରରେ ଷ୍ଟାର୍ଟ ଅପ ଉଦ୍ୟୋଗୀମାନେ ଆଗକୁ ଆସିଲେଣି

ଏହି ଉହବରେ ନିରଞାନ ପଟଟନାୟକଙ୍କ ସମେତ ଗଣେଶ୍ୱର ବେହେରା ହେମାନନ୍ଦ ବିଶ୍ୱାଳ ଓ ବହୁ ନେତା ଯୋଗ ଦେଇଥିଲେ

ପରେ ଜୁନ୍ ପ୍ରଥମ ସପ୍ତାହରେ ରେଜଲ ପ୍ରକାଶ ନେଇ ସୂଚନା ଦେଇଥିଲେ

ଏହି ଅବସରରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ପ୍ରାକୃତିକ ରଙ୍ଗ ହଙ୍ଗୁଳା ହରିତାଳ ଧଳା ଓ କଳା ରଙ୍ଗରେ ମହାପ୍ରଭ୍ରଙ୍କର ଶ୍ରୀମ୍ରଖ ଶୂଙ୍ଗାର କରାଯାଇଥାଏ

ଏଥିରେ ବ୍ୟାଙ୍କ୍ଗୁଡ଼ିକର ବରିଷ ଅଧିକାରୀ ଓ ପୁଲିସ୍ ଅଧିକାରୀମାନେ ଯୋଗ ଦେଇ ଏଟିଏମ୍ ସିସିଟିଭି ଓ ଅନ୍ୟାନ୍ୟ ସୁରକ୍ଷା ସଂକ୍ରାନ୍ଡରେ ଆଲୋଚନା କରିଛନ୍ତି

ଦେଶୀବିଦେଶୀ ମଦର ଅବାଧ କାରବାର ବୃଦ୍ଧି ପାଇଛି ଫଳରେ ଲୋକେ ଅନ୍ୟତ୍ର କାମଧନ୍ଦା କରି ଯାହା ରୋକଗାର କରୁଛନ୍ତି ମଦ ପିଇ ସର୍ବସ୍ୱାନ୍ତ ହେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି ଏ ସଂପର୍କରେ ବାରମ୍ୟାର ଅବକାରୀ ବିଭାଗ ସ୍ରାନୀୟ ପୁଲିସକୁ ଜଶାଇଲେ ମଧ୍ୟ ମଦ କାରବାର ରୋକିବାରେ ସେମାନେ ବିଫଳ ହେଉଛନ୍ତି

ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି କୋରାପୁଟ୍ ଜଗତସିଂହପୁର ମୟରଭଞ୍ ବାଲେଶ୍ୱର ଓ କେନ୍ଦୁଝର